ଆମଦାନି ଉପରେ କଟକଣା ଲଗାଇବା ନିମନ୍ତେ ଏଇସବୁ ସାମଗ୍ରୀକୁ ଅନାବଶ୍ୟକ ଦର୍ଶା ଯାଇଛି

ଅର୍ଥମନ୍ତ୍ରଣାଳୟ ପକ୍ଷର୍ ଏକ ପ୍ରେସ୍ ଇସ୍ତାହାରରେ କୃହାଯାଇଛି ସରକାର ଆମଦାନି ବାବଦ ବ୍ୟୟ ହ୍ରାସ କରିବା ପାଇଁ ବିଶେଷ ଆବଶ୍ୟକ ହେଉନଥିବା ସାମଗ୍ରୀଗୁଡ଼ିକର ରପ୍ତାନୀ ଉପରେ କଟକଣା କାରି କରିଛନ୍ତି ଏହାଫଳରେ ମୃଲ୍ୟବାନ ବୈଦେଶିକ ବିନିମୟ ମୃଦ୍ରା ଖର୍ଚ୍ଚକୁ ରୋକାଯାଇପାରିବ ଏବେ ଦେଶର ଆମଦାନୀ ବ୍ୟୟ ଓ ରପ୍ତାନୀ ଆୟ ମଧ୍ୟରେ ବ୍ୟବଧାନ ବୂଦ୍ଧି ପାଇଛି ରପ୍ତାନୀଠାରୁ ଆମଦାନୀ ବାବଦ ଖର୍ଚ୍ଚ ବଳି ପଡ଼ିଥିବାର୍ ତାହାକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି

ଏହାଛଡ଼ା ବିଭିନ୍ନ ପ୍ରକାର ଗହଣା ରୋଷେଇ ଘରେ ବ୍ୟବହୃତ ସାମଗ୍ରୀ ସୁଟକେଶ ଓ କେତେକ ପ୍ଲାଷ୍ଟିକ୍ ସାମଗ୍ରୀର ଆମଦାନୀ ଶୁଳ୍କକୁ ମଧ୍ୟ ବୃଦ୍ଧି କରାଯାଇଛି

ବର୍ତ୍ତମାନ ଗ୍ରାମ ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଗତି ତୁଳନାରେ ଏହା ଯଥେଷ୍ଟ ଅଧିକ

ଏହି ରେଳପଥଟିକୁ ସମ୍ପର୍ଶ୍ଣ ବିଦ୍ୟୁତ୍ କରଣ କରାଯିବ ଏହା ଫଳରେ ରେଳ ସୁବିଧା ନ ଥିବା ଛତିଶଗଡ଼ର ଏହି ଅଞ୍ଚଳରେ ଶିଳ୍ପାୟନ ଓ ଯୋଗାଯୋଗ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ହାଓ୍ୱଡ଼ା ମୁମ୍ୟାଇ ରେଳପଥର ଝାରସୁଗୁଡ଼ା ନାଗପୁର ସେକ୍ସନ୍ ସହିତ ଏହି ନୂଆ ରେଳପଥ ସଂଯୁକ୍ତ ହେବ ଏବଂ ଏହାଦ୍ୱାରା ଏକ ନୂଆ ଶିଳ୍ପ କରିଡ଼ର ମଧ୍ୟ ଗଢ଼ି ଉଠିବ ଏହି ରେଳପଥ ନିର୍ମାଣ ହେଲେ ଛତିଶଗଡ଼ର କୋର୍ବା ବିଳାଶପୁର ମୁଙ୍ଗେଲି କବିରଧାମ ଏବଂ ରାଜନନ୍ଦ ଗାଓଁ ଆଦି କିଲ୍ଲାର ଲୋକମାନେ ବିଶେଷ ଉପକୃତ ହେବେ

କ୍ୟାବିନେଟ୍ ପାଟନା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ପାଟନା ବିମାନ ବନ୍ଦରଠାରେ ନିର୍ମିତ ହେବାକୁ ଥିବା ନୃତନ ଅର୍ତ୍ତଦେଶୀୟ ଟର୍ମିନାଲ୍ କୋଠା ଏବଂ ଆନୁସଙ୍ଗୀକ ନିର୍ମାଣକୁ ଅନୁମୋଦନ କରିଛି

ଯାହାକି ବର୍ତ୍ତମାନ ସାତ ଲକ୍ଷରେ ସୀମିତ ରହିଛି ଏହାଦ୍ୱାରା ମଧ୍ୟ ପାଟନା ଅଞ୍ଚଳରେ ଆର୍ଥିକ କାରବାର ବୃଦ୍ଧି ସହ ଅତିରିକ୍ତ କର୍ମ ସଂସ୍ଥାନ ସ୍ବଷ୍ଟି ହୋଇପାରିବ

ଏକ ନୂଆ କମିଶନ ସ୍ଥାପନ ପାଇଁ ସଂସଦରେ ଆଇନ ପ୍ରଣୟନ ହେଲା ପର୍ଯ୍ୟନ୍ତ ଏହି ଅଧ୍ୟାଦେଶ ବଳବତ୍ତର ରହିବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଥିଲା ଏସ୍ସି ଆଧାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାୟିଧାନିକ ଦୃଷ୍ଟିରୁ ବୈଧ ଘୋଷଣା କରିଛନ୍ତି ତେବେ ଆଧାରକୁ ବ୍ୟାଙ୍କ୍ ଆକାଉଣ୍ଟ୍ ମୋବାଇଲ୍ ଫୋନ୍ ଓ ସ୍କୁଲ୍ ନାମଲେଖା ସମେତ ଅନ୍ୟାନ୍ୟ କାର୍ଯ୍ୟପାଇଁ ସଂଯୋଗ କରିବା ନିୟମକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି

କିନ୍ତୁ ବ୍ୟାଙ୍କ୍ ଜମାଖାତା ଖୋଲିବା ଏବଂ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନେ ମୋବାଇଲ୍ ଫୋନ୍ ସଂଯୋଗ ପ୍ରଦାନରେ ଏହାକୁ ବାଧ୍ୟତାମ୍ରଳକ କରିପାରିବେ ନାହିଁ ଅନୁପ୍ରବେଶକାରୀଙ୍କୁ ଆଧାର ପ୍ରଦାନ ନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ସି ଗୋଗୋଇ ବିଚାରପତି ରଞ୍ଜନ ଗୋଗୋଇଙ୍କର ପ୍ରଧାନ ବିଚାରପତି ଭାବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତକାଲି ଆବେଦନକୁ ଖାରଜ କରିବା ସହ ଏହି ନିଯୁକ୍ତିରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ସ୍ୱଷ୍ଟ କରିଦେଇଛନ୍ତି ପିଏମ୍ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜନକ ଜାତିସଂଘ 'ଚମ୍ପିୟନ୍ ଅଫ୍ ଦି ଆର୍ଥ' ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ନୀତିଗତ ନିଷ୍ପଭି ଗ୍ରହଣରେ ନେତୃତ୍ୱ ତଥା ଆନ୍ତର୍ଜାତିକ ସୌରସଂଘ ମାଧ୍ୟମରେ ବିକ୍ସ ଶକ୍ତି ଉତ୍ସର ଉପଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ଜାତିସଂଘର ପରିବେଶ ବିଭାଗ ପକ୍ଷରୁ ଏଇ ପୁରସ୍କାର ପ୍ରଦାନ କରାଯାଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଧ୍ୟ ଏଇ ସମ୍ମାନ ପାଇଁ ମନୋନିତ ହୋଇଛନ୍ତି

ଏହି ଅବସରରେ ନୂଆଦିଲ୍ଲୀର ରାଜପଥ ଅନ୍ତର୍ଗତ ଇଣ୍ଡିଆଗେଟ୍ ଲନ୍ରେ ମୁଖ୍ୟ ସମାରୋହ ଆୟୋଜନ କରିବାକୁ ଚୂଡ଼ାନ୍ତ ହୋଇଛି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଇଣ୍ଡିଆଗେଟ୍ ଲନ୍କୁ ଯାଇ ପରାମକ୍ରମ ପର୍ବର ଶୁଭାରମ୍ଭ କରିବେ ଅଜିତ ଡୋଭାଲ ଇରାନ୍ ଭାରତର ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ ଇରାନ୍ର ରାଜଧାନୀ ତେହେରାନଠାରେ ଆୟୋଜିତ ଏକ ବୈଠକରେ ଗତକାଲି ଉଦ୍ବୋଧନ ଦେବା ଅବସରରେ ଆତଙ୍କବାଦର ମୁକାବିଲା ପାଇଁ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏହି ଲଢ଼େଇ ଲଢ଼ିବାକୁ ଭାରତ ଅଙ୍ଗିକୃତ ଇସଲାମିକ୍ ଷ୍ଟେଟ୍ ଭଳି ଯେଉଁସବୁ ଆତଙ୍କବାଦୀ ସଂଗଠନ ଆତଙ୍କବାଦର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ତାହା ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଭାରତ ପ୍ରସ୍ତୁତ ଭଲ ଆତଙ୍କବାଦ ଓ ମନ୍ଦ ଆତଙ୍କବାଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ଯେକୌଣସି ଆତଙ୍କବାଦ ବିଶ୍ୱ ଶାନ୍ତିପ୍ରତି ଏକ ବିପଦ ବୋଲି ସେ କହିଛନ୍ତି ସୀମାପାର ଆତଙ୍କବାଦର ଦୃଢ଼ ମୁକାବିଲା ସହ ଯେଉଁସବୁ ରାଷ୍ଟ୍ର ଏହାକୁ ପ୍ରେସାହିତ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ଟ୍ରମ୍ପ୍ ଚାଇନା ଆମେରିକାରେ ଆସନ୍ତା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଶାସକ ରିପବ୍ଲିକାନ୍ ପାର୍ଟି ବିରୋଧରେ ଚୀନ୍ କାର୍ଯ୍ୟ କରୁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଅଭିଯୋଗ କରିଛନ୍ତି ବାଣିଜ୍ୟ କ୍ଷେତ୍ରରେ ଚୀନ୍ ବିରୋଧରେ ସେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଏଇ ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ହରାଇ ପ୍ରତିଷୋଧ ନେବାକୁ ବେଜିଂ କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ତେବେ ଏ ନେଇ ସେ କିଛି ପ୍ରମାଣ ଉପସ୍ଥାପନ କରିନାହାନ୍ତି